ମଧ୍ୟପ୍ରଦେଶ ତେଲଙ୍ଗାନା ଓ ମିକୋରାମ୍ରେ ପ୍ରଚାର ଅଭିଯାନ କୋର୍ଦାର୍ ଚାଲିଛି

ଛତିଶଗଡ଼ ପୋଲ୍ ଛତିଶଗଡ଼ ବିଧାନସଭାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆଜି ସନ୍ଧ୍ୟାରେ ଶେଷ ହେବ

ଭୋଟରମାନଙ୍କୁ ନିଜ ସପକ୍ଷରେ ମତଦାନ କରିବାକୁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ପ୍ରଚାର ଅଭିଯାନକୁ କୋରଦାର କରିଛନ୍ତି ମହାସମନ୍ଦ୍ରାରେ ବିକେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ନିର୍ବାଚନ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି

ବିଜେପି ସଭାପତି ଅମିତ ଶାହା ଏବଂ କଂଗ୍ରେସ ମୁଖ୍ୟ ରାହୁଳ ଗାନ୍ଧୀ ଗତକାଲି ରାଜ୍ୟର ବିଭିନ୍ନ ସାଧାରଣ ସଭାରେ ଉଦ୍ବୋଧନ ଦେଇଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ଅଧ୍ୟକ୍ଷ ଅମିତ୍ ଶାହା କେନ୍ଦ୍ର ଅର୍ଥମନ୍ତ୍ରୀ ଅର୍ଚ୍ଚଣ କେଟ୍ଲୀ ଉମା ଭାରତୀ ଏବଂ ଅନ୍ୟାନ୍ୟ ବରିଷ୍ଠ ବିଜେପି ନେତାମାନେ ଆଜି ବିଭିନ୍ନ ସ୍ଥାନରେ ନିର୍ବାଚନ ର୍ୟାଲିକୁ ଉଦ୍ବୋଧନ ଦେବେ ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ଏବଂ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମଧ୍ୟ ବିଭିନ୍ନ ର୍ୟାଲିରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି

ପ୍ରାର୍ଥୀପତ୍ର ଦାଖଲ ଆସନ୍ତାକାଲି ଶେଷ ହେବ

ମିଜୋରାମ୍ ପୋଲ୍ ମିକୋରାମ୍ରେ ହେବାକୁ ଥିବା ବିଧାନସଭା ନିର୍ବାଚନପାଇଁ ରାଜନୈତିକ ନେତାମାନେ ପ୍ରଚାର କୋର୍ଦାର୍ କରିଥିବାବେଳେ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ପୋଲିଂ ଅଧିକାରୀ ଏବଂ ବ୍ଲକ୍ସରୀୟ ଅଧିକାରୀଙ୍କ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥାର ଆୟୋଜନ କରାଯାଇଛି

ଜେକେ କିଲ୍ଡ୍ ଜନ୍ମୁ କାଶ୍ମୀରର ସୋପିଆଁ ଜିଲ୍ଲାରେ ଆଜି ସକାଳୁ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ଦୁଇ ଜଣ ସନ୍ତାସବାଦୀଙ୍କ ମୃତ୍ୟୁ ଘଟିଛି ପୁଲିସ୍ କହିଛି ସନ୍ତାସବାଦୀଙ୍କ ଉପସ୍ଥିତି ନେଇ ରେବାନ୍ ଅଞ୍ଚଳରେ ତଲାସୀ ଅଭିଯାନ କରାଯାଇଥିଲା ତଲାସୀ ସମୟରେ ଲୁଚି ରହିଥିବା ସନ୍ତାସବାଦୀ ଉପରକୁ ସୁରକ୍ଷା କର୍ମୀମାନେ ଗୁଳି ଚଳାଇଥିଲେ ଦୁଇ ମୃତ ସନ୍ତାସବାଦୀ ଅଲ୍ ବାଦର୍ ସଙ୍ଗଠନର ସଦସ୍ୟ ବୋଲି ପୁଲିସ୍ କହିଛି ସେମାନେ ସେହି ଅଞ୍ଚଳରେ ସୁରକ୍ଷା କର୍ମୀ ଓ ସାଧାରଣ ନାଗରିକଙ୍କୁ ଆକ୍ରମଣ କାର୍ଯ୍ୟରେ ସମ୍ପୂକ୍ତ ଥିଲେ ଗୁଳି ବିନିମୟ ସ୍ଥଳରୁ ଅସ୍ତ୍ରଶସ୍ତ ଉଦ୍ଧାର କରାଯାଇଛି

ମୁଖ୍ୟମନ୍ତ୍ରୀ ଏଡ଼ାପଡ଼ି କେ ପାଲାନିସ୍ୱାମୀ ଆକି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି

ଆମ ସମ୍ବାଦଦାତା କହିଛନ୍ତି ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ସେବା ସ୍ୱାଭାବିକ କରିବାପାଇଁ ଜୋର୍ସୋର୍ ଉଦ୍ୟମ ଚାଲିଛି ନାଗାପାଟିନମ୍ଠାରେ ବନ୍ୟାରେ ଭାସିଯାଇଥିବା ଯନ୍ତଚାଳିତ ମାଛଧରା ଡଙ୍ଗାର ପୁନରୁଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି କେନ୍ଦ୍ରମନ୍ତ୍ରୀ ପନ୍ ରାଧାକ୍ରିଷ୍ଣନ୍ କହିଛନ୍ତି କ୍ଷୟକ୍ଷତିର ରିପୋର୍ଟ ମିଳିବା ପରେ କେନ୍ଦ୍ର ପକ୍ଷରୁ ସହାୟତା ପ୍ରଦାନ କରାଯିବ

ଭାରତ ଏବଂ ଭିଏତ୍ନାମ୍ ମଧ୍ୟରେ ରଣକୌଶଳାତ୍ମକ ଅଂଶୀଦାରୀ ଓ ନିବିଡ଼ ସଭ୍ୟତାଗତ ସମ୍ପର୍କ ରହିଛି ଦ୍ୱିତୀୟ ପର୍ଯ୍ୟାୟରେ ସେ ଅଷ୍ଟ୍ରେଲିଆ ଗସ୍ତ କରିବେ ଭାରତର ପ୍ରଥମ ରାଷ୍ଟ୍ରପତି ଭାବେ ଏହା ହେଉଛି ତାଙ୍କର ପ୍ରଥମ ଅଷ୍ଟ୍ରେଲିଆ ଗସ୍ତ ଏହା ସପ୍ତାହବ୍ୟାପୀ ଦୁଇ ଦେଶ ଗସ୍ତରେ ରାଷ୍ଟ୍ରପତିଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଶ୍ଚଳ ଯାଇଛନ୍ତି ଜେଟ୍ଲୀ ଆନ୍ଧ୍ରପ୍ରଦେଶ ଓ ପଣ୍ଟିମବଙ୍ଗ ସରକାର ନିକ ନିଜ ରାଜ୍ୟରେ ତଦନ୍ତ ପାଇଁ ସିବିଆଇକୁ ବାରଣ କରିଥିବାରୁ ଏହି ନିଷ୍ପଭିକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ୍ ଜେଟ୍ଲୀ ସମାଲୋଚନା କରିଛନ୍ତି ଭୋପାଳ୍ଠାରେ ସାୟାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ଯେଉଁମାନଙ୍କର ଅନେକ କିଛି କଥା ଲୁଚାଇବାର ଅଛି ସେହିମାନେ ହିଁ ସେମାନଙ୍କ ରାଜ୍ୟରେ ସିବିଆଇ ପ୍ରବେଶକୁ ବାରଣ କରିବାକୁ ଚାହିଁବେ ଦୁର୍ନୀତି ପ୍ରସଙ୍ଗରେ କୌଣସି ରାଜ୍ୟର କିଛି ସାର୍ବଭୌମ ଅଧିକାର ନାହିଁ ଆନ୍ଧ୍ରପ୍ରଦେଶ ସରକାର ଏନେଇ ଯେଉଁ ନିଷ୍ପଭି ନେଇଛନ୍ତି ତାହାର ନିର୍ଦ୍ଦିଷ୍ଟ କୌଣସି କାରଣ ନାହିଁ କେବଳ ଭୟରେ ଏପରି କରାଯାଇଥିବା ଅନୁମାନ କରାଯାଉଛି ପଣ୍ଢିମବଙ୍ଗର ତୃଣମୂଳ କଂଗ୍ରେସ ସରକାର ଏ ସମ୍ପର୍କରେ ଯେଉଁ ପଦକ୍ଷେପ ନେଇଛନ୍ତି ତାହାଦ୍ୱାରା ସାରଦା ଚିଟ୍ଫଣ୍ଡ୍ ଦୁର୍ନୀତିରେ ଲିପ୍ତ ଦଳୀୟ କର୍ମୀଙ୍କୁ ସିବିଆଇ ତଦନ୍ତରୁ ରକ୍ଷା କରାଯାଇପାରିବ ନାହିଁ କେନ୍ଦ୍ର ସରକାର ଏବଂ ଦେଶରେ ଥିବା ବିଭିନ୍ନ ପ୍ରତିଷାନରେ ଦୁର୍ନୀତିର ତଦନ୍ତପାଇଁ ସିବିଆଇ ଗଠିତ ହୋଇଛି କୌଣସି ରାଜ୍ୟରେ ନିଜ ଅଞ୍ଚଳରେ ଯଦି ସିବିଆଇ ପ୍ରବେଶକୁ ବାରଣ କରେ ତେବେ ଏହା କେବଳ ଦେଶର ସଂଘୀୟ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବ ବୋଲି ସେ କହିଚ୍ଚନ୍ତି

ଏହି ଘଟଣାକୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଆଲ୍ଫୋନ୍ସ୍ କନ୍ନଥନମ୍ ତୀବ୍ର ନିନ୍ଦା କରିଛନ୍ତି ଏକ ଟ୍ୱିଟ୍ରେ ସେ କହିଛନ୍ତି ଏହା ଏକ ନିନ୍ଦନୀୟ ଓ ଅଗଣତାନ୍ତିକ କାର୍ଯ୍ୟ ଆଜି ପ୍ରତ୍ୟୁଷରେ ସୁରେନ୍ଦ୍ରଙ୍କୁ ଗିରଫ କରାଯାଇ ହାଜତ୍କୁ ପଠାଇ ଦିଆଯାଇଛି

ଏହି ପ୍ରକ୍ରିୟାରେ ତୂତୀୟଥର ପାଇଁ ଉଚ୍ଚତା ବୃଦ୍ଧି କରି ଉପଗ୍ରହକୁ ତା'ର ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରାଯାଇଛି ଏବେ ଉପଗ୍ରହଟି ଠିକ୍ ଅଛି ବୋଲି ସେ କହିଚ୍ଛନ୍ତି

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କାର୍ଲିଫର୍ଣ୍ଣିଆର ବନାଗ୍ନି ବିଧ୍ୱସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି ସେଠାକାର ପରିସ୍ଥିତି ଅତି ଦୁଃଖଦ ବୋଲି ବର୍ଷନା କରି ଏହି ବିପତ୍ତିର ମୁକାବିଲା ପାଇଁ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ଟ୍ରମ୍ପ୍ କହିଛନ୍ତି

କର୍ତ୍ତ୍ୱପକ୍ଷ ଏହାକୁ ଆୟତ୍ତ କରିବାପାଇଁ ବିଭିନ୍ନ ଉପାୟ ଅବଲମ୍ଭନ କରିଛନ୍ତି

ଟ୍ରମ୍ପ୍ ମଧ୍ୟ ସେହି ଅଞ୍ଚଳ ବୁଲି ପରିସ୍ଥିତି ଅନ୍ଧ୍ୟାନ କରିଛନ୍ତି ମାଳଦୀପ ପ୍ରେସିଡେଣ୍ଟ ମାଳଦୀପ୍ର ନୂଆ ରାଷ୍ଟ୍ରପତି ଇବ୍ରାହିମ୍ ମହଞ୍ଜଦ ସୋଲି ଦେଶରେ ବିଚାର ବିଭାଗୀୟ ସଂସ୍କାର ଆରମ୍ଭ କରିବା ସହ ନାଗରିକଙ୍କ ମୌଳିକ ଅଧିକାରର ପୁନରୁଦ୍ଧାର ପାଇଁ ପ୍ରତିଶ୍ରତି ଦେଇଛନ୍ତି ବିଗତ ସରକାରଙ୍କ ସମୟରେ ଦେଶର କେତେକ ନାଗରିକଙ୍କ ଅପହରଣ ଓ ରହସ୍ୟଜନକ ହତ୍ୟା ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି

ବକ୍ସିଂ ପାଞ୍ଚ ଥର ବିଶ୍ୱ ମହିଳା ବକ୍କିଂ ଚାମ୍ପିୟନ୍ ଏମ୍ସି ମାରିକମ୍ ଆକି ସନ୍ଧ୍ୟାରେ ନୂଆଦିଲ୍ଲୀରେ ବିଶ୍ୱ ମହିଳା ବକ୍ୱିଂ ଚାମ୍ପିୟନ୍ସିପ୍ରେ ତାଙ୍କର ଅଭିଯାନ ଆରମ୍ଭ କରିବେ

ଲବ୍ଲିନା ବଡ଼ଗୋସାଇଁ ଏବଂ ମନୀଷାଙ୍କ ଭଳି ଅନ୍ୟ ଭାରତୀୟ ପ୍ରତିଯୋଗୀ ମଧ୍ୟ ଆଜି ପ୍ରତିଯୋଗିତାରେ ଅବତୀର୍ଷ୍ଣ ହେବେ

ଏଟିପି ଫାଇନାଲ୍ ଲଣ୍ଣନ୍ରେ ଚାଲିଥିବା ଏଟିପି ୱାର୍ଲ୍ଡ୍ ଟୁର୍ ଫାଇନାଲ୍ ପ୍ରତିଯୋଗିତାରେ ଆଜି ବିଶ୍ୱର ଏକ ନମ୍ଭର ଟେନିସ୍ ତାରକା ନୋଭାକ୍ ଜୋକୋଭିକ୍ ଜର୍ମାନ୍ର ଆଲେକ୍ଜାଣ୍ଡର୍ ଜେରେଭ୍ଙ୍କ ସହ ଶକ୍ତି ପରୀକ୍ଷା କରିବେ ଜୋକୋଭିକ୍ ଷଷ୍ଠ ଥର ଏହି ମ୍ୟାଚ୍ ଜିତି ବିଶ୍ୱ ରେକର୍ଡ଼ ସମକକ୍ଷ ହେବାକୁ ଲକ୍ଷ୍ୟ ରଖିଛନ୍ତି